ତେବେ ଏହି ହଲମାର୍କିଂ ବ୍ୟବସ୍ରାକୁ ସମ୍ମର୍ଶ୍ର ଭାବେ କାର୍ଯ୍ୟକାରି କରିବା ଲାଗି ଏକ ବର୍ଷର ସମୟ ଦିଆଯାଇଛି

ଏହି ଲକ୍ଷ୍ୟ ହାସଲ କରିବା ଲାଗି ଦୁଇ ବର୍ଷର ସମୟସୀମା ଧାର୍ଯ୍ୟ କରାଯାଇଛି

ସେହିଭଳି ପ୍ଲାଟଫର୍ମରେ ମଧ୍ଧ ଇ କମର୍ସ ଅଥବା ଏମ୍ କମର୍ସ ସେବା ଯୋଗାଇ ଦିଆଯିବ

ସେ କହିଛନ୍ତି ପୂଥିବୀକୁ ବଞ୍ଚାଇବାକୁ ହେଲେ ପ୍ରଦୃଷଣର ମାତ୍ରା ହାସ କରିବାକୁ ପଡ଼ିବ

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଚତୁରଖୁଙ୍କାଠାରେ ଏକ ସୌର ପ୍ୟାନେଲ୍ର ଉଦ୍ଘାଟନ କରିବା ଅବସରରେ ଶ୍ରୀ ଷଡ଼ଙଗୀ ଏହା କହିଛନ୍ତି ଏହି ସୋଲାର ପ୍ୟାନେଲ୍ ଦ୍ୱାରା ଆଖପାଖ ଅଞଳରେ ବିଦ୍ୟତ୍ ଶକ୍ତି ଯୋଗାଣ ସ ମକର ସଂକ୍ରାନ୍ତୀ ଆକି ହେଉଛି ମକର ସଂକ୍ରାନ୍ତି ଆକିଠାରୁ ସୂର୍ଯ୍ୟଙ୍କର ଗତି ଉତ୍ତରାୟଣ ହେବା ସହ ଖରାପ୍ରଖର ହୁଏ ସୂର୍ଯ୍ୟ ମକର ରାଶିରୁ ବିଷୁବ ରେଖା ଆଡ଼କୁ କ୍ରମଶ ଗମନ କରନ୍ତି

ଏହାକୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କର ଭିଡ଼ ଆର ହୋଇଛି

ବ୍ରହ୍କଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ପୀଠରେ ଆଜି କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି ରାକ୍ୟ ସରକାର ଆକି ଛୁଟି ଦିବସ ଭାବେ ଘୋଷଣା କରିଛନ୍ତି ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଏହି ଅବସରରେ କୃଷି କେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ପାଞ ଜଶ ଚାଷୀଙ୍କୁ ସମ୍ମର୍କ୍କିତ କରାଯାଇଛି